ପରିସ୍ଥିତିର ମୁକାବିଲା ପାଇଁ ପ୍ରତିରକ୍ଷା ବାହିନୀକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିବାର କହିଛନ୍ତି

ରିଭ୍ ପିଏମ୍ ବନ୍ଦେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ପୁଲୱାମାଠାରେ ସିଆର୍ପିଏଫ୍ ଯବାନମାନଙ୍କ ଉପରେ ଆକ୍ରମଣ ଭଳି ଘଟଣା ଭାରତକୁ ଦୁର୍ବଳ କରିଦେବ ନାହିଁ ଓ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ଶ୍ରୀ ମୋଦି କହିଛନ୍ତି ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଓ ଏଭଳି ସନ୍ତ୍ରାସବାଦୀ କାର୍ଯ୍ୟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ଦେଶର ସର୍ବପ୍ରଥମ ମଧ୍ୟମ ହାଇସ୍କିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍୍ପପ୍ରେସ୍କୁ ନୂଆଦିଲ୍ଲୀ ରେଳଷ୍ଟେସନ୍ରୁ ଶୁଭାରମ୍ଭ କରିସାରି ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏହାର ଷଡ଼ଯନ୍ତ୍ର ଦ୍ୱାରା ଭାରତକୁ ଦୁର୍ବଳ କରିଦେବ ବୋଲି ଯଦି ଭାବୁଥାଏ ତେବେ ସେ ଏକ ମସ୍ତବଡ଼ ଭୁଲ୍ କରୁଛି କିନ୍ତୁ ଏହା କେବେ ଘଟିବ ନାହିଁ ପାକିସ୍ତାନ ସମଗ୍ର ବିଶ୍ୱରେ ଏକଘରିଆ ହୋଇଯାଇଥିବାର ଶ୍ରୀ ମୋଦି କହିଛନ୍ତି ଏହି ସନ୍ତାସବାଦୀ ଆକ୍ରମଣର ନିନ୍ଦା କରି ଭାରତ ପାଖରେ ଛିଡ଼ା ହୋଇଥିବା ସମସ୍ତ ଦେଶକୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି ଏହା ଏକ ଅତି ସମ୍ପେଦନଶୀଳ ଓ ଭାବପ୍ରବଣ ଘଟଣା ହୋଇଥିବା ଦୃଷ୍ଟିରୁ ଏହାକୁ ନେଇ ପରସ୍କର ପ୍ରତି ଆରୋପ ପ୍ରତ୍ୟାରୋପ ନ କରିବାକୁ ଶ୍ରୀ ମୋଦି ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି ସେ କହିଛନ୍ତି ଏଭଳି ସନ୍ତାସବାଦୀ କାର୍ଯ୍ୟ ବିରୁଦ୍ଧରେ ଭାରତ ଐକ୍ୟବଦ୍ଧ ହୋଇ ଲଢୁଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଯିବା ଆବଶ୍ୟକ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବନ୍ଦେ ଭାରତ ଏକ୍ନପ୍ରେସ୍ ଟ୍ରେନ୍ ନୂଆଦିଲ୍ଲୀରୁ କାନପୁର ଓ ଆହ୍ଲାବାଦ ହୋଇ ବାରାଣସୀକୁ ଯାତ୍ରା କରିବ

ସୋମବାର ଓ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଦିନଗୁଡ଼ିକରେ ଏହି ଟ୍ରେନ୍ ଚଳାଚଳ କରିବ

ରିଭ ପିଏମ୍ ଝାନ୍ସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଲଓ୍ୱାମାରେ ନିରାପତ୍ତା ବାହିନୀ ଯବାନମାନଙ୍କର ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ଓ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋରୁ କଠୋର ଦଣ୍ଡ ଭୋଗ କରିବାକୁ ପଡିବ ଉତ୍ତରପ୍ରଦେଶର ଝାନ୍ସୀଠାରେ ଏକ ରାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ଯବାନମାନଙ୍କ ବିୟୋଗରେ ସମଗ୍ ଦେଶ ମର୍ମାହତ ହୋଇଛି ସେ କହିଛନ୍ତି ଏହାର ପ୍ରତିଶୋଧ ନେବାକୁ ଯବାନମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଓ ସେମାନେ ଏହାକୁ କେତେବେଳେ ଓ କେଉଁସ୍ଥାନରେ କରିବେ ତାହା ସେମାନେ ନିର୍ଦ୍ଧାରଣ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଆମେ ନ୍ତଆନୀତି ସହ ଏକ ଭିନ୍ନ ଦେଶ ବୋଲି ଆମ ପଡୋଶୀ ଦେଶ ଭୁଲିଯାଉଛି ସେ କହିଛନ୍ତି ଏଭଳି ଆକ୍ମଣମାନ କରି ସେମାନେ ଆମକୁ ଅସ୍ଥିର କରିବେ ବୋଲି ଭାବିଛନ୍ତି କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ ଯେଉଁ ପଥ ସେମାନେ ଗ୍ରହଣ କରିଛନ୍ତି ତାହା କେବଳ ବିପର୍ଯ୍ୟୟ ଆଣିବା ଛଡା ଆଉ କିଛି ଦେଉ ନ ଥାଏ ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ୱ ଏଭଳି ସମୟରେ ଆମ ପାଖରେ ଛିଡା ହୋଇଛି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କରିଡର ସମେତ ଅନେକ ପ୍ରକଳ୍ପର ଭିଭିପ୍ସର ସ୍ଥାପନ କରିଛନ୍ତି ଓ ଉଦ୍ଘାଟନ କରିଛନ୍ତି ସେ କହିଛନ୍ତି ଝାନ୍ସୀରୁ ଆଗ୍ରା ପର୍ଯ୍ୟନ୍ତ ପ୍ରତିରକ୍ଷା କରିଡର ଦେଶର ପ୍ତିରକ୍ଷା ଉତ୍ପାଦନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ଲୋକମାନଙ୍କୁ କାମ ପାଇଁ ବାହାରକୁ ଯିବାକୁ ପଡିବ ନାହିଁ ବୁନ୍ଦେଲଖଣ୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁମତେ ଉଦ୍ୟମ କରୁଥିବାର ସେ କହିଛନ୍ତି ହୋମ ମିନିଷ୍ଟର ଶ୍ରୀନଗର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କେନ୍ଦ୍ରୀୟ କାଶ୍ମୀରର ବଡଗ୍ରାମ ଜିଲ୍ଲାରେ ଆଞ୍ଚଳିକ ତାଲିମ କେନ୍ଦ୍ରଠାରେ ମିଳିତ ମୁଖ୍ୟ କାର୍ଯ୍ୟାଳୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବୈଠକ ସମୟରେ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି

ଏମଇଏ ପାକ୍ ଏଚସି ବୈଦେଶିକ ସଚିବ ବିଜୟ ଗୋଖଲେ ଭାରତରେ ପାକିସ୍ତାନ ହାଇକମିଶନରକୁ ଡକାଇ ପୁଲଓ୍ୱାମା ସନ୍ତ୍ରାସବାଦୀ ଆକ୍ରମଣ ଘଟଣାରେ ତାଙ୍କୁ କଡା କୂଟନୈତିକ ଚେତାବନୀ କ୍କାରି କରିଛନ୍ତି ଖବର ଅନୁସାରେ ଶ୍ରୀ ଗୋଖଲେ ପାକିସ୍ତାନର ହାଇକମିଶନରଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଡକାଇ ପାକିସ୍ତାନକୁ ଶୀଘ୍ର କେ ିସେ ମହମ୍ମଦ ସନ୍ତାସବାଦୀ ସଂଗଠନ ବିରୁଦ୍ଧରେ ପଦକ୍ଷେପ ନେବାକୁ ହେବ ବୋଲି କହିଛନ୍ତି ଆକ୍ରମଣ ସଂକ୍ରାନ୍ତରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗତକାଲି ଦେଇଥିବା ବିବୃତିକୁ ବୈଦେଶିକ ସଚିବ ପ୍ରତ୍ୟାଖ୍ୟାନ କରିଛନ୍ତି ଜେଟ୍ଲି ସିସିଏସ୍ ଜାନ୍ମୁ କାଶ୍ମୀରର ପୁଲୱାମା ସନ୍ତାସବାଦୀ ଆକ୍ରମଣ ପରେ ଭାରତ ବାଣିଜ୍ୟ କ୍ଷେତ୍ରରେ ପାକିସ୍ତାନକୁ ଦେଇଥିବା ଅଗ୍ରାଧିକାର ରାଷ୍ଟ୍ରର ମର୍ଯ୍ୟାଦାକୁ ପ୍ରତ୍ୟାହାର କରିନେଇଛି ଆଜି ନୂଆଦିଲ୍ଲୀରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ସଂପ୍ରର୍ଣ୍ଣ ଏକଘରିଆ କରିବା ପାଇଁ ଆବଶ୍ୟକ ସମସ୍ତ କ୍ରଟନୈତିକ ପଦକ୍ଷେପ ବୈଦେଶିକ ମନ୍ତ୍ରଣାଳୟ ନେବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ ଶହୀଦ ସିଆର୍ପିଏଫ୍ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ସେ କହିଛନ୍ତି କ୍ୟାବିନେଟ୍ ବୈଠକରେ ସନ୍ତାସବାଦୀ ଆକ୍ରମଣର ପୁଙ୍ଗାନୁପୁଙ୍ଗ ସମୀକ୍ଷା କରାଯାଇଛି ଶ୍ରୀ ଜେଟ୍ଲୀ କହିଚ୍ଚନ୍ତି ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ଓ ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ

ଆଇନଶ୍ରଙ୍ଖଳା ରକ୍ଷା କରିବାରେ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ସେନାବାହିନୀକୁ ଡକାଯାଇଛି ସେନାବାହିନୀ ସେଠାରେ ପ୍ଲାଗ୍ମାର୍ଚ କରୁଛି ଆମ ସମ୍ବାଦଦାତା ଜଣାଇଛନ୍ତି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧିନ ରହିଛି ଆଜି ଜାମ୍ମୁ ବନ୍ଦ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ରାହୁଳ ପୁଲୱାମା ଆଟାକ୍ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କହିଛନ୍ତି ପୁଲୱ୍ୱାମା ସନ୍ତ୍ରାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ତାଙ୍କ ପାର୍ଟି ସରକାର ଓ ଦେଶର ନିରାପତ୍ତା ବାହିନୀକୁ ସଂପୂର୍ଣ୍ଣ ସମର୍ଥନ କଣାଉଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଏଧରଣର ହିଂସା ଅତ୍ୟନ୍ତ ପୀଡ଼ାଦାୟକ ଓ କୌଣସି ଶକ୍ତି ଭାରତକୁ ଖଣ୍ଡବିଖଣ୍ଡିତ କରିପାରିବ ନାର୍ହି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କହିଛନ୍ତି ସନ୍ତାସବାଦର ମୁକାବିଲା କରିବାରେ ଭାରତ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବ ଓ ସନ୍ତ୍ରାସବାଦୀ ସଶକ୍ତିଗୁଡ଼ିକ ସମ୍ମୁଖରେ କେବେ ନତମସ୍ତକ ହେବ ନାହିଁ ଡକ୍ଟର ସିଂ କହିଛନ୍ତି ଶହୀଦ ବୀର ଯବାନ ଓ ସେମାନଙ୍କ ପରିବାରଗୁଡ଼ିକ ପାଖରେ ଛିଡ଼ାହେବାର ଏହା ହେଉଛି ପ୍ରକୃଷ୍ଟ ସମୟ

ସନ୍ତାସବାଦର ଦମନରେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଆମେରିକା ରୁଷ ଓ ଫ୍ରାନ୍ସ ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ଆମେରିକାର ବହୁ ପ୍ରମୁଖ ସାଂସଦ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ପାଖରେ ଛିଡ଼ା ହୋଇ ସେମାନଙ୍କର ସମର୍ଥନ ଜଣାଇବା ସହ ଶୋକବାର୍ତ୍ତା ପଠାଇଛନ୍ତି ରୁଷ୍ ଦୂତାବାସ ଏଭଳି ଅମାନବୀୟ କାର୍ଯ୍ୟର ନିର୍ଣ୍ଣାୟକ ଓ ସାମ୍ରହିକ ଭାବେ ଐକ୍ୟବଦ୍ଧ ହୋଇ ମୁକାବିଲା କରିବା ପ୍ରତି ଗୁରୁତ୍ୱ ଆରୋପ କରିଛି ଫ୍ରାନ୍ସ ଆମେରିକା ଜର୍ମାନୀ ଅଷ୍ଟ୍ରେଲିଆ ଟର୍କି କାନାଡା ଓ ଚେକ୍ ସାଧାରଣତନ୍ତ୍ରର ରାଷ୍ଟ୍ରଦୃତମାନେ ଏହି ସନ୍ତାସବାଦୀ ଆକ୍ମଣ ଘୋର ନିନ୍ଦା କରିଛନ୍ତି ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ପ୍ରତି ଦଶ୍ଚ ବିଧାନ ଲାଗି ଆହ୍ପାନ ଦେଇଛନ୍ତି ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫାନି ଦୁଜାରିକ୍ ଆହତ ଯବାନମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ଶୋକବାର୍ତ୍ତା ଜଣାଇଛନ୍ତି ବାଂଶଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପକୁ ତାଙ୍କ ଦେଶ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା କହିଛନ୍ତି ସମଗ୍ର ବିଶ୍ୱ ଏଭଳି ନୂଶ୍ଚସ କାର୍ଯ୍ୟର ନିନ୍ଦା କରିବା ଉଚିତ ଓ ଏହାର ପୁନରାବୃତ୍ତିକୁ ରୋକିବା ଦିଗରେ ଫଳପ୍ରଦ ପଦକ୍ଷେପ ନେବା ଆବଶ୍ୟକ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ୍ କହିଚ୍ଚନ୍ତି ସମଗ୍ର ଅଞ୍ଚଳ ଓ ବିଶ୍ୱରୁ ସନ୍ତାସବାଦର ମୂଳୋପ୍ରାଟନ ଦିଗରେ ତାଙ୍କ ଦେଶ ଭାରତ ସହ ମିଶି କାର୍ଯ୍ୟ କରିବା ଜାରି ରଖିବ ମିଳିତ ଆରବ ଏମିରେଟ୍ ବିଶ୍ୱ ନିରାପଭା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଥିବା ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଜାରି ରଖିବାକୁ ଆନ୍ତର୍ଜାତିକ ସଂପ୍ରଦାୟକୁ ଆହ୍ୱାନ ଦେଇଛି ପ୍ରେଜ ଜେଟଲୀ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି

ବ୍ୟାଡମିଣ୍ଟନ ଗୌହାଟୀଠାରେ ଚାଲିଥିବା ସିନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁଙ୍କ ସମେତ ବୈଷ୍ଣବ ଭାଲେ ଓ ଅସ୍କିତା ଚାଲିହା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ୱାର୍ଟର ଫାଇନାଲରେ ସିନ୍ଧୁ ରିୟା ମୁର୍ଖାଚ୍ଚୀଙ୍କୁ ପରାସ୍ତ କରିଥିବାବେଳେ ବୈଷ୍ଣବୀ ଶ୍ରୀୟାଂଶୀ ପରଦେଶୀ ଓ ଅସ୍କିତା ଆକର୍ଷି କଶ୍ୟପଙ୍କୁ ହରାଇ ଦେଇଛନ୍ତି